ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଓ କଂଗ୍ରେସ ସଭାପତି ଆକ୍ରମଣର ନିନ୍ଦା କରିଛନ୍ତି

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଯୁବାମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ପ୍ରତିଶ୍ରତି ଦେଇଛନ୍ତି

ସେମାନେ ଯାଉଥିବା ବସ୍ର ଡ୍ରାଇଭର୍ର ମଧ୍ୟ ମୃତ୍ୟୁ ଘଟିଛି ରାଜ୍ୟ ଘରୋଇ ମନ୍ତ୍ରୀ ଦୀପକ୍ ବସନ୍ତ କେଶର୍କର କହିଛନ୍ତି ମଧ୍ୟାହ୍ୱରେ ଘଟିଥିବା ଏହି ବିସ୍ଫୋରଣରେ ବସ୍ର କେହିବି ଜୀବିତ ନାହାନ୍ତି ଯବାନମାନେ ମହାରାଷ୍ଟ୍ର ଦିବସ ଉତ୍ସବରେ ଯୋଗ ଦେବାକୁ ଯାଉଥିବାବେଳେ ନକ୍ୱଲ୍ପନ୍ଥୀମାନେ ଖଞ୍ଜିଥିବା ସେହି ଲ୍ୟାଣ୍ଡ୍ମାଇନ୍ର ବିସ୍କୋରଣ ଘଟିଥିଲା ପ୍ରେକ୍ ଆଟାକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଗଡ଼ଚିରୋଲି ନକୁଲ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ୍ ଶହୀଦ୍ ପୁଲିସ୍ ଯବାନମାନଙ୍କ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଛନ୍ତି ଆହତମାନଙ୍କର ସେ ଆଶ୍ର ଆରୋଗ୍ୟ କାମନା କରିଛନ୍ତି ଏଭଳି ଆକମଣର ମୁକାବିଲା ପାଇଁ ଦେଶ ଐକ୍ୟବଦ୍ଧ ବୋଳି ଶ୍ରୀ କୋବିନ୍ଦ୍ କହିଚ୍ଚନ୍ତି ଭିପି ନକ୍ସଲ୍ ଆଟାକ୍ ଉପରାଷ୍ଟପତି ଭେଙ୍କିୟା ନାଇଡ଼ ଗଡ଼ଚିରୋଲି ନକୁଲ୍ ଆକ୍ରମଣର ନିନ୍ଦା କରି ଏହାକୁ ଏକ ଭୀରୁତାପୂର୍ଣ୍ଣ କାର୍ଯ୍ୟ ବୋଳି କହିଛନ୍ତି ଏକ ଟ୍ୱିଟ୍ କରି ସେ କହିଛନ୍ତି ଶାନ୍ତି ଓ ବିକାଶକୁ ରୋକିବା ଲକ୍ଷ୍ୟରେ ଏଭଳି ଆକ୍ରମଣ କରାଯାଉଛି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ପିଏମ୍ ଆଟାକ୍ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରେ ହୋଇଥିବା ସନ୍ତ୍ରାସବାଦୀ ଆକ୍ରମଣର ପ୍ରଧାନମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଏହି ଆକ୍ରମଣ କରିଥିବା ନକ୍କଲପନ୍ତ୍ରୀମାନଙ୍କୁ କଠୋର ଦଶ୍ଚ ଦିଆଯିବ ସାହସୀ ଯବାନମାନଙ୍କ ବଳିଦାନକୁ କେହି ଭୁଲିପାରିବେ ନାହିଁ ବୋଲି ସେ କହିଛନ୍ତି ଶୋକସନ୍ତପ୍ତ ପରିବାରମାନଙ୍କୁ ସେ ସମବେଦନା ଜଣାଇଛନ୍ତି ରାଜନାଥ ଆଟାକ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଗଡ଼ଚିରୋଲି ଆକ୍ରମଣକୁ ଏକ କାପୁରୁଷୋଚିତ କାର୍ଯ୍ୟ ବୋଲି ବର୍ଷନା କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଏହି ଦ୍ୟୁଖଦ ଘଟଣା ସଂକ୍ରାନ୍ତରେ ସେ ମହାରାଷ୍ଟ୍ରରମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଶବୀଶଙ୍କ ସହ କଥାବାର୍ତ୍ତା କରିଛନ୍ତି ଓ ଯବାନମାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛନ୍ତି ଶ୍ରୀ ସିଂହ କହିଛନ୍ତି ଦେଶ ଶହୀଦ୍ ଯବାନମାନଙ୍କ ସାହସ ଓ ବଳିଦାନ ପାଇଁ ଗର୍ବ ଅନୁଭବ କରୁଛି

ଟ୍ୱିଟି କରି ପାର୍ଟି ମୁଖପାତ୍ର ରଣଦୀପ୍ ସ୍ରଜେଓ୍ବାଲା କହିଛନ୍ତି ସେମାନଙ୍କର ବଳିଦାନ ବ୍ୟର୍ଥ ହେବାକ୍ ଦିଆଯିବ ନାହିଁ

ରାହୁଲ୍ ନକ୍କଲ୍ ଆଟାକ୍ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରେ ହୋଇଥିବା ନକ୍କଲ୍ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶୋକସନ୍ତପ୍ତ ପରିବାରଗ୍ରଡ଼ିକ ନିକଟକୁ ଶ୍ରୀ ଗାନ୍ଧି ଶୋକବାର୍ତ୍ତା ପଠାଇଛନ୍ତି କ୍ୟାମ୍ପେନିଂ ଅବଶିଷ୍ଟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ୍ ହେବାରେ ଲାଗିଛି ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଭୋଟର୍ମାନଙ୍କ ଆକୃଷ୍ଟ କରିବାପାଇଁ ଯଥାସ୍ୟବ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଡିଭିଜନ୍ର ଆମ୍ଭେଦକର ନଗର ଜିଲ୍ଲାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ଗରିବ ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିଛି ଓ ତାଙ୍କ ଶାସନ କାଳରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଘଟିଛି ଶ୍ରୀ ମୋଦି କହିଛନ୍ତି ଜାତୀୟ ସୁରକ୍ଷାକୁ ତାଙ୍କ ସରକାର ଅଗ୍ରାଧିକାର ଦେଇଆସିଛି ପଣ୍ଢିମବଙ୍ଗର କଲ୍ୟାଣୀଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ବିଜେପି କ୍ଷମତାକୁ ଫେରିଲେ ଅନୁପ୍ରବେଶକୁ ରୋକିବାପାଇଁ ଦେଶବ୍ୟାପୀ ଏନ୍ଆର୍ସି ଲାଗୁ କରାଯିବ ଶ୍ରୀ ଶାହା କହିଛନ୍ତି ଏନ୍ଆର୍ସି ପୂର୍ବରୁ ପାର୍ଲାମେଷ୍ଟ୍ରେ ନାଗରିକ ସଂଶୋଧନ ବିଲ୍ ପାସ୍ ହେବ ଦେଶରେଥିବା ସମସ୍ତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ସୀତାପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଯୁବାମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ପ୍ରତିଶ୍ରତି ଦେଇଛନ୍ତି ଏନ୍ଡିଏ କ୍ଷମତାକୁ ଆସିବା ପୂର୍ବରୁ ଦେଶରେ କୌଣସି ବିକାଶ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସେ ହସ୍ୟାସ୍କଦ କହିଛନ୍ତି

ଇସି ଓଡ଼ିଶା ଓଡ଼ିଶାର ଯେଉଁସବୁ ଅଞ୍ଚଳ 'ଫନୀ' ପ୍ରର୍ଷ୍ଣିଝଡ଼ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ସେହିସବୁ ଅଞ୍ଚଳ ଉପରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିନେବାପାଇଁ ଏକ ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିଛି ମୁଖ୍ୟ ନିର୍ବାଚନ ଅଫିସର ନିର୍ବାଚନ କମିଶନ୍ଙ୍କୁ ଏକ ଚିଠି ଲେଖି କହିଛନ୍ତି ଘର୍ଷ୍ଣିଝଡ଼ର ମ୍ରକାବିଲା ପାଇଁ ଦ୍ରତଗତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ଥଇଥାନ କାର୍ଯ୍ୟ ସକାଶେ ଏଭଳି କରିବା କରୁରୀ ଏକ ବିବୃତ୍ତିରେ ନିର୍ବାଚନ କମିଶନ କହିଛି ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନ୍ ଏହି ପ୍ରସ୍ତାବକୁ ଅନ୍ତମୋଦନ କରିଛି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

ସାଇକ୍ଲୋନ୍ ଫନୀ 'ଫନୀ' ୍ଘୁର୍ଷ୍ଣିଝଡ଼ର ମୁକାବିଲା ପାଇଁ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ସମ୍ପୂର୍ଣ୍ଣ ସଜାଗ ରହିଛି ବଙ୍ଗୋପସାଗରରେ ସ୍ନୁଷ୍ଟି ହୋଇଥିବା ଏହି ଘୂର୍ଷିଝଡ଼ ଶୁକ୍ରବାର ଦିନ ଓଡ଼ିଶା ଉପକୂଳରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣକୁ ସ୍ଥଳଭାଗକୁ ଅତିକ୍ରମ କରିବ ଏନ୍ଡିଆର୍ଏଫ୍ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନକୁ ସହାୟତା କରିବାଲାଗି ମାନବ ସମ୍ଭଳ ଓ ଅନ୍ୟାନ୍ୟ ସମ୍ଭଳ ଯୋଗାଇଛି

ଏହାଛଡ଼ା ନୟାଗଡ଼ କଟକ ଗଜପତି ମୟରଭଞ୍ଜ ଢେଙ୍କାନାଳ କେନ୍ଦୁଝର ଯାଜପ୍ରର ଖୋର୍ଦ୍ଧା ଗଞ୍ଜାମ ଭଦ୍ରକ ବାଲେଶ୍ୱର କେନ୍ଦ୍ରାପଡ଼ା ଜଗତ୍ସିଂହପୁର ଓ ପୁରୀ ଜିଲ୍ଲାରେ ଟିମ୍ଗ୍ରଡ଼ିକୁ ସଜାଗ କରି ରଖାଯାଇଛି

ତାମିଲ୍ନାଡ଼ୁ ଓ କେରଳରେ ମଧ୍ୟ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁକୁ ମୁତୟନ କରାଯାଇଛି

ଏହିସବ୍ ସାମଗ୍ରୀ ଜବତ ହୋଇଥିବା ରାଜ୍ୟଗ୍ରଡ଼ିକ ମଧ୍ୟରେ ତାମିଲ୍ନାଡ଼ ଶୀର୍ଷରେ ରହିଛି

କଂଗ୍ରେସ ଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସମୟରେ ନୀତି ଆୟୋଗର ବ୍ୟାପକ ଅପବ୍ୟବହାର କରିଥିବାର କଂଗ୍ରେସ ଆଜି ଦୋଷାରୋପ କରିଛି ନିର୍ବାଚନ କମିଶନ୍ଙ୍କୁ ସାକ୍ଷାତ୍ କରିସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ପାର୍ଟି ନେତା ଅଭିଷେକ୍ ମନୁ ସିଙ୍ଗ୍ବି କହିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁସବୁ ରାଜ୍ୟକୁ ନିର୍ବଚନ ପ୍ରଚାର କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନୀତି ଆୟୋଗ ମାଧ୍ୟମରେ ସେହିସବ୍ଧ ରାଜ୍ୟଗୁଡ଼ିକ ସମ୍ପନ୍ଧରେ ତଥ୍ୟ ସଂଗ୍ରହ କର୍ରଛି

ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ସାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ୍ ମଧ୍ୟରେ ମୁକାବିଲା ହେବ